ଛତିଶଗଡ଼ର ରାୟଗଡ଼ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ମହାଗଠବନ୍ଧନକୁ ସେ ବିରୋଧୀ ଦଳଗ୍ରଡ଼ିକର ମହାମିଲାବତ୍ ବୋଲି କହିଛନ୍ତି ଶ୍ରୀ ମୋଦି କହିଛନ୍ତି କଂଗ୍ରେସ କୃଷି ରଣ ଛାଡ଼ ନାମରେ ମଧ୍ୟସ୍ଥ ଓ ଦୂର୍ନୀତିଗ୍ରସ୍ତ ଲୋକମାନଙ୍କୁ ଲାଭ ପହଞ୍ଚାଇଛି

ପିଏମ୍ ଡବ୍ଲୁ ବି କେନ୍ଦ୍ର ସରକାର ତିନିବାର ତଲାକ୍ ଆଇନ୍କୁ ଲାଗୁ କରିବାକୁ ପଣ୍ଟାତପଦ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂଢୋକ୍ତି ପ୍ରକାଶ କରିଛନ୍ତି ପଣ୍ଢିମବଙ୍ଗର ମୋଇନାଗୁଡ଼ିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ମୁସଲମାନ ମହିଳାମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଏ ବିଷୟରେ ବିରୋଧୀ ଦଳ କଂଗ୍ରେସର ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ପାର୍ଟି କେବଳ ପାର୍ଲାମେଣ୍ଟରେ ବିଲ୍କୁ ଲାଗୁ ହେବାରେ ପ୍ରତିବନ୍ଧକ ସୂଷ୍ଟି କରୁଛି ତାହା ନୁହେଁ ସେମାନେ ଯଦି କ୍ଷମତାକୁ ଆସନ୍ତି ତେବେ ଏହାକୁ ପ୍ରତ୍ୟାହାର କରିନେବେ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣା ବିଷୟକୁ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଏଭଳି ଅଗଣତାନ୍ତିକ କାର୍ଯ୍ୟ ଯୋଗୁଁ ପଣ୍ଢିମବଙ୍ଗର ଭାବମୂର୍ତ୍ତି ବିଶ୍ୱରେ ନଷ୍ଟ ହୋଇଛି କୋଲକାତାରେ ମମତା ବାନାର୍ଜୀଙ୍କୁ ବିରୋଧୀ ଦଳ ନେତାମାନେ ସମର୍ଥନ କରିଥିବାରୁ ସେ ଏହାର ପରିହାସ କରିଛନ୍ତି ପଣ୍ଟିମବଙ୍ଗର ମହାନ୍ ପରମ୍ପରା ଓ ସଂସ୍କୃତିକୁ ତୃଶମୂଳ କଂଗ୍ରେସ ସରକାର ନଷ୍ଟ କରିଥିବାର ଦୋଷାରୋପ କରି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଭୁଷୁଡ଼ି ପଡ଼ିଥିବାର ସେ କହିଛନ୍ତି

ପାର୍ଲାମେଣ୍ଟ ଆଡଜଣ୍ଣ ରାଫେଲ ଯୁଦ୍ଧ ବିମାନ କିଣା ଘଟଣାରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସାନି ତଥ୍ୟକୁ ନେଇ ପାର୍ଲାମେଷ୍ଟର ଉଭୟ ସଭାର କାର୍ଯ୍ୟଧାରା ଆକି ବାଧାପ୍ରାପ୍ତ ହୋଇଛି ଏ ବିଷୟକୁ ନେଇ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିବାରୁ ରାଜ୍ୟସଭାକୁ ସମଗ୍ର ଦିନ ପାଇଁ ଲୋକସଭାକୁ ଦୁଇ ଥର ମୁଲତବୀ ରଖିବାକୁ ପଡ଼ିଥିଲା ରାଜ୍ୟସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଗୁଲାମନବି ଆକାଦ୍ ଏ ପ୍ରସଙ୍ଗ ଉଞ୍ଚାପନ କରିବାକୁ ଚାହିଁଥିଲେ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିଲେ ଏହା ପରେ କଂଗ୍ରେସ ଟିଏମ୍ସି ଓ ଅନ୍ୟ ଦଳମାନେ ସ୍କୋଗାନ୍ ଦେବାରୁ ସଭାକୁ ମୁଲତବୀ ରଖିବାକୁ ପଡ଼ିଥିଲା ଲୋକସଭାରେ କଂଗ୍ରେସ ଟିଏମ୍ସି ବାମପନ୍ତି ଦଳ ଓ ଅନ୍ୟ ଦଳମାନେ ଏ ବିଷୟକୁ ନେଇ ବାଚସ୍କତିଙ୍କ ଆସନ ନିକଟରେ ସ୍କୋଗାନ ଦେଇଥିଲେ

ଆଲୋଚନା ଆରମ୍ଭ କରି ବିଜେଡ଼ିର ତଥାଗତ ଶତପଥୀ ସରକାର କୃଷକମାନଙ୍କ ପାଇଁ କିଛି କରିନଥିବାର ଦୋଷାରୋପ କରିଥିଲେ

ଆୟକର ଛାଡ଼ ଉପରେ ଶ୍ରୀ ଶତପଥୀ କହିଛନ୍ତି ପାଞ୍ଚ ଲକ୍ଷର୍ ଅଳ୍ପ କିଛି ଅଧିକ ଟଙ୍କା ଆୟ କରୁଥିବା ସମସ୍ତ ଟିକସଦାତାଙ୍କୁ ମୋଟ୍ ଆୟ ଉପରେ ଟିକସ ଦେବାକୁ ପଡ଼ିବ ବୋଲି ସମସ୍ତ କରଦାତା କାଶନ୍ତି ବିତର୍କରେ ଅଂଶଗ୍ରହଣ କରି ବିଜେପିର ଅନୁରାଗ ଠାକୁର କହିଛନ୍ତି ଏନ୍ଡିଏ ସରକାର ନବ ଭାରତ ଗଠନ ପାଇଁ ଚାହାନ୍ତି ବୋଲି ବଜେଟ୍ରେ ସ୍ୱଷ୍ଟ ହୋଇଛି

ସେ କହିଛନ୍ତି ବର୍ତ୍ତମାନ ଭାରତ ତିନୋଟି ପ୍ରମୁଖ ଷ୍ଟାର୍ଟଅପ୍ ଦେଶ ମଧ୍ୟରେ ସ୍ଥାନ ପାଇଛି ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ପ୍ରସଙ୍ଗରେ ଧାରଣାରେ ବସିଥିବାରୁ ସେ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି ବଜେଟ୍କ୍ ସମର୍ଥନ କରି ଏଆଇଏଡିଏମ୍କେ ର ପି ଭେଙ୍କଟେସ୍ ବାବୁ ପୂର୍ବତନ ୟୁପିଏ ସରକାର ଏମ୍ଏସ୍ ସ୍ୱାମୀନାଥନ୍ ରିପୋର୍ଟ ଲାଗୁ କରିନଥିବାରୁ ତାହାର ସମାଲୋଚନା କରିଛନ୍ତି ସେ କହିଛନ୍ତି ଏହି ରିପୋର୍ଟକୁ ଲାଗୁ କରିବାରେ ଏନ୍ଡିଏ ସରକାର କିଛି ପଦକ୍ଷେପ ନେଇଛନ୍ତି ଓ ଶସ୍ୟଗୁଡ଼ିକର ସର୍ବନିମ୍ବ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ଆଇଏନ୍ଏଲ୍ଡି ର ଦୁଷ୍ୟନ୍ତ ଚୌଟାଲା ମଧ୍ୟ ବଜେଟ୍ ଉପରେ ମତ ଦେଇଛନ୍ତି ପୂର୍ବରୁ ମଧ୍ୟାହ୍ନ ବିରତି ପରବର୍ତ୍ତୀ ବୈଠକ ସମୟରେ ଆଲୋଚନା ଆରମ୍ଭ ହେବା ବେଳେ କଂଗ୍ରେସ ଟିଏମ୍ସି ଓ ଅନ୍ୟ ପାର୍ଟିଗୁଡ଼ିକର ସଦସ୍ୟମାନେ ରାଫେଲ୍ ଯୁଦ୍ଧ ବିମାନ ପ୍ରସଙ୍ଗକ୍ ନେଇ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ

ମଧ୍ୟାହ ବିରତି ପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ

ବହ୍ର ଲୋକ ବର୍ତ୍ତମାନ ସ୍ୱଦ୍ଧା ହସ୍କିଟାଲରେ ଚିକିହାଧୀନ ଅଛନ୍ତି ଓ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଅନୁମାନ କରାଯାଉଛି

ଏଲ୍ଏସ୍ ନିର୍ମଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ ଯୁଦ୍ଧ ବିମାନ କାରବାର ସଂକ୍ରାନ୍ତରେ ଗଣମାଧ୍ୟମର ଖବରକୁ ଖଖନ କରିଛନ୍ତି ବିରୋଧୀ ଦଳ ବହରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ହାତରେ କ୍ରୀଡ଼ନକ ହୋଇଥିବାର ସେ ଦୋଷାରୋପ କରିଛନ୍ତି ସେ କହିଛନ୍ତି ଏଭଳି ସମ୍ଭାଦପତ୍ରଗୁଡ଼ିକରେ ପ୍ରକାଶିତ ଖବର ଅସଂପ୍ରର୍ଣ୍ଣ କାରଣ ଏଥିରେ କେବଳ ପ୍ରତିରକ୍ଷା ସଚିବଙ୍କ ମନ୍ତବ୍ୟ ସ୍ଥାନ ପାଇଛି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଉପେକ୍ଷା କରାଯାଇଛି ସେ କହିଛନ୍ତି ଯଦି ସେହି ସମ୍ଭାଦପତ୍ର ସତ୍ୟ ଉନ୍ମୋଚନ କରିବାକୁ ଚାହେଁ ତେବେ ଏହା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଯାଇ ତଥ୍ୟର ପୁଙ୍ଗାନୁପୁଙ୍ଗ ଯାଞ୍ଚ କରିବା ଉଚିତ୍ ଚିଦାମ୍ଘରମ୍ ଇଡି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ ଆଇଏନ୍ଏକ୍ସ ମିଡିଆ କଳାଧନ ମାମଲାରେ ଆଜି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ସମ୍ମୁଖରେ ହାଜର ହୋଇଛନ୍ତି କଳାଧନ ନିବାରଣ ଆଇନ୍ ଅଧୀନରେ ଆଜି ତାଙ୍କର ବୟାନ ରେକର୍ଡ କରାଯାଇଛି

ସିବିଆଇର ଏଫ୍ଆଇଆର୍କୁ ଭିତ୍ତି କରି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କଳାଧନ ନିବାରଣ ଆଇନ୍ ଅନୁସାରେ ମାମଲା ରୁଜୁ କରିଥିଲା ପିଏମ୍ ନର୍ଥ ଇଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପୂର୍ବାଞ୍ଚଳକୁ ଦୁଇଦିନ ଗସ୍ତରେ ଯାଇ ଆକି ରାତିରେ ଗୌହାଟୀଠାରେ ପହଞ୍ଚିବେ ଏକ ସରକାରୀ ଇସ୍ତାହାର ଅନୁସାରେ ଆସନ୍ତାକାଲି ସକାଳୁ ସେ ଗୌହାଟୀରୁ ଯାଇ ଇଟାନଗରରେ ପହଞ୍ଚିବେ ସେଠାରେ ଆଇଜି ପାର୍କଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ହୋଲୋଙ୍ଗିଠାରେ ଏକ ନୃତନ ବିମାନ ବନ୍ଦରର ଶିଳାନ୍ୟାସ କରିବେ ଏହି ବିମାନ ବନ୍ଦର ସେହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ସେଲା ସୁଡ଼ଙ୍ଗର ଭିଭିପ୍ରସ୍ତର ସ୍ଥାପନ କରିବେ ଏହି ସୁଡ଼ଙ୍ଗ ତାୱାଙ୍ଗ୍ ଉପତ୍ୟକା ଅଞ୍ଚଳକୁ ବର୍ଷ ତମାମ୍ ଯୋଗାଯୋଗ କରିବାରେ ସହାୟକ ହେବ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅରୁଣାଚଳ ପ୍ରଦେଶ ପାଇଁ ଏକ ନୃତନ ଦୂରଦର୍ଶନ ଚ୍ୟାନେଲ୍ ଡିଡି ଅରୁନ୍ପ୍ରଭାର ଲୋକାର୍ପଣ କରିବେ

ପ୍ରଧାନମନ୍ତ୍ରୀ ମଧ୍ୟ ଆସାମର ତିନ୍ଶୁକିଆଠାରେ ହୋଲଙ୍ଗ ମଡୁଲାର ଗ୍ୟାସ୍ ପ୍ରକ୍ରିୟାକରଣ କାରଖାନାକୁ ଉଦ୍ଘାଟନ କରିବେ ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଅଗରତାଲା ଗସ୍ତ କରିବେ ସେ ଗାରଜୀ ବେଲନିଆ ରେଳ ଲାଇନ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ଗର୍ଗ କରିବେ ଏହା ତ୍ରିପୁରାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ ପାଇଁ ଦ୍ୱାର ସଦୃଶ କାର୍ଯ୍ୟ କରିବ

କାଶ୍ୱୀର ଅଞ୍ଚଳରେ ଆଜିଠାର୍ଚ୍ଚ ପାଗରେ ଉନ୍ତି ପରିଲକ୍ଷିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଗତକାଲି କାଶ୍ମୀରର ଜବାହାର ଟନେଲ୍ ଟ୍ୟୁବ୍ଠାରେ ଥିବା ପୁଲିସ୍ ଶିବିରରେ ବରଫ ଅତଡ଼ା ମାଡ଼ିଯାଇଥିଲା

ନୂଆଦିଲ୍ଲୀରେ ପଞ୍ଚମ ଭାରତ ବାଙ୍ଗଲାଦେଶ ମିଳିତ ଉପଦେଷ୍ଟା କମିଟି ବୈଠକ ପରେ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବାସଚ୍ୟୁତ ଲୋକମାନଙ୍କୁ ବାଙ୍ଗଲାଦେଶ ଯୋଗାଇ ଦେଉଥିବା ସହାୟତା କାର୍ଯ୍ୟର ପ୍ରଶଂସା କରିଛନ୍ତି ବାସଚ୍ୟୁତ ଲୋକମାନଙ୍କୁ ଶୀଘ୍ର ଓ ସୁରକ୍ଷିତ ପ୍ରତ୍ୟାର୍ପଣ କରିବା ପାଇଁ ଭାରତ ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଶ୍ରୀମତୀ ସ୍ୱରାଜ ବାଙ୍ଗଲାଦେଶ ପ୍ରତିରକ୍ଷା ମନ୍ତ୍ରୀ ଡକ୍ଟର ଅବଦୁଲ୍ ମୋମେନ୍ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି

ଏହାର କବାବରେ ନ୍ୟୁଜିଲାଣ୍ଡ ଦଳ ଶେଷ ବଲ୍ରେ ଆବଶ୍ୟକୀୟ ରନ୍ ସଂଗ୍ରହ କରିନେଇଥିଲା